ପ୍ରଥମ ତ୍ରୟୋମାସିକାରେ ଇନ୍ଦୋର ପ୍ରଥମ ସ୍ଥାନରେ ରହିଥିବା ବେଳେ ଭୋପାଳ ଦ୍ୱିତୀୟ ସ୍ଥାନ ଓ ସୁରତ ତୃତୀୟ ସ୍ଥାନ ହାସଲ କରିଛି

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ଦ୍ୱିତୀୟ ସ୍ଥାନ ଓ ଗୁଜରାତର ସୁରତ ପ୍ରଥମ ତ୍ରୟୋମାସିକରେ ତୃତୀୟ ସ୍ଥାନରେ ରହିଛି ସେହିପରି ଦ୍ୱିତୀୟ ତ୍ରୟୋମାସିକରେ ଗୁଜରାତର ରାଜକୋଟ୍ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ନଭି ମୁମ୍ବାଇ ତୂତୀୟ ସ୍ଥାନରେ ରହିଛି

ସେହିଭଳି ପ୍ରଥମ ତ୍ରୟୋମାସିକରେ ନୂଆଦିଲ୍ଲୀ ମୁନିସିପାଲ କାଉନ୍ସିଲ୍ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ମଧ୍ୟପ୍ରଦେଶର ଖାରଗୋନେ ତୂତୀୟ ସ୍ଥାନରେ ରହିଛି ଅନ୍ୟ ପକ୍ଷରେ ଦ୍ୱିତୀୟ ତ୍ରୟୋମାସିକରେ ମହାରାଷ୍ଟ୍ର ଏବଂ ଚନ୍ଦ୍ରପୁର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଖାରଗୋନେ ତୂତୀୟ ସ୍ଥାନରେ ରହିଛି ଜେନେରାଲ ରାଓୃତ ପୂର୍ବତନ ସେନା ମୁଖ୍ୟ ଜେନେରାଲ୍ ବିପିନ ରାଓ୍ୱତ ଆଜି ସେବା ନିବୃତ୍ତ ହେବା ପରେ ତାଙ୍କ ତିନି ବର୍ଷ କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ସମସ୍ତ ପ୍ରକାର ସମର୍ଥନ ଦେଇଥିବାରୁ ସମସ୍ତ ସେନା ଅଧିକାରୀ ଓ ତାଙ୍କ ପରିବାରକୁ କୃତଜ୍ଞତା ଜଣାଇଛନ୍ତି ଜେନେରାଲ ରାଓଡ ସେନାବାହିନୀର ପରମ୍ପରାକୁ ବଜାୟ ରଖି ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବା ସମସ୍ତ ସୈନିକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ଦେଶର ସୁରକ୍ଷାକୁ ପ୍ରାଥମିକତା ଦେଇ ଉତ୍ତର ପଣ୍ଢିମ ଓ ପୂର୍ବ ଭାଗ ସୀମାରେଖା ଅଞ୍ଚଳରେ ଅତ୍ୟଧିକ ଶୀତ ଓ ବରଫ ଆଚ୍ଛାଦିତ ପବନ ଭଳି ପାଣିପାଗରେ କାର୍ଯ୍ୟ କରୁଥିବା ସୈନିକମାନଙ୍କୁ ଜେନେରାଲ ରାଓ୍ୱତ ସ୍ୱତନ୍ତ୍ର ଭାବେ ପ୍ରଶଂସା କରିଛନ୍ତି ବିଦାୟକାଳୀନ ଗାର୍ଡ ଅଫ୍ ଅନର ଦିଆଯିବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଜେନେରାଲ୍ ରାଓ୍ୱତ କହିଛନ୍ତି ନୂଆ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଏମ୍ଏମ୍ ନରଓ୍ୱନେଙ୍କ ନେତୃତ୍ୱରେ ଭାରତୀୟ ସେନା ଶିଖରକୁ ଛୁଇଁବ ସେ କହିଛନ୍ତି କେନେରାଲ୍ ନରୱନେ ଜଣେ ଦକ୍ଷ ଓ ସମର୍ଥ ଅଫିସର

କାମ୍ପ କାଶ୍ୱୀର ଓ ଉତ୍ତରପୂର୍ବାଞ୍ଚଳରେ ସେ ସନ୍ତାସବାଦୀ ଦମନ ଓ ଶାନ୍ତିରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି

ଏହାଛଡ଼ା ଜାମ୍ମୁ କାଶ୍ମୀରର ସମସ୍ତ ସରକାରୀ ହସ୍କିଟାଲ୍ରେ ଆଜି ରାତିରୁ ବ୍ରଡ୍ବ୍ୟାଣ୍ଡ ଇଷ୍ଟରନେଟ୍ ସେବା ପୁନଃ କାର୍ଯ୍ୟକ୍ଷମ କରାଯିବ ଆଜି ଜାମ୍ମୁଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଜାମ୍ମୁ କାଶ୍ମୀର ସରକାରଙ୍କ ମୁଖପାତ୍ର ରୋହିତ କନସଲ୍ ଏହି ସ୍ଟଚନା ଦେଇଛନ୍ତି ସେ କହିଛନ୍ତି କାଠୁଆ କିଲ୍ଲାର ଲଖନପ୍ରର ଅନନ୍ତନାଗ ଜିଲ୍ଲାର ଲୋୟର ମ୍ରଣ୍ଣା ସମେତ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ରେଳ ଷ୍ଟେସନ ବିମାନ ବନ୍ଦର ଓ ଅନ୍ୟ ସମସ୍ତ ସ୍ଥାନରେ ଥିବାର ଟୋଲ୍ ପ୍ଲାଜାଗୁଡ଼ିକ ଆସନ୍ତାକାଲିଠାରୁ ଉଚ୍ଛେଦ କରାଯିବ

ଏ ନେଇ ଅର୍ଥମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିସାରିଛି ନାଗାଲାଣ୍ଡ ଆଫ୍ସ୍ସା ସମଗ୍ର ନାଗାଲାଣ୍ଡ ରାଜ୍ୟକୁ ସଶସ୍ତ ସେନା ବିଶେଷ ଅଧିକାର ଆଇନ ବା ଆଫ୍ସ୍କା ଅଧୀନରେ ଆଉ ଛଅମାସ ପର୍ଯ୍ୟନ୍ତ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ଏହି ଆଇନ ଲାଗୁ ହେବା ଫଳରେ ସୁରକ୍ଷାକର୍ମୀମାନେ ରାଜ୍ୟର ଯେକୌଣସି ସ୍ଥାନରେ ନିଜର ଅଭିଯାନ ଚଳାଇବା ସହ ପୂର୍ବସୂଚନା ବିନା କୌଣସି ବ୍ୟକ୍ତିକୁ ଗିରଫ କରିପାରିବେ ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରଶାଳୟରୁ ଜାରି ଏକ ଗେଜେଟ୍ ବିଞ୍ଜପ୍ତିରେ କୁହାଯାଇଛି ଯେ ସମଗ୍ର ନାଗାଲାଣ୍ଡ ଅଶାନ୍ତ ଓ ବିପଦପୂର୍ଣ୍ଣ ରହିଥିବାରୁ ଏଠାରେ ସେନାକୁ ବେସାମରିକ କ୍ଷମତା ଦିଆଯିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସରକାର ମତ ଦେଇଛନ୍ତି ଗତ ଛଅ ଦଶନ୍ଧି ଧରି ନାଗାଲାଣ୍ଡରେ ଆଫ୍ସ୍ୱା ଲାଗୁ ରହିଛି

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର କ୍ରୀତେନ୍ଦ୍ର ସିଂହ ଆଜି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ କହିଛନ୍ତି ଏନ୍ଡିଏ ସରକାର ଯେପରି ଉତ୍ତର ପୂର୍ବ ଭାରତର ବିକାଶଧାରାକୁ ଅଗ୍ରାଧିକାର ଦେଇଛନ୍ତି ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖର ବିକାଶ ପ୍ରତି ମଧ୍ୟ ସେହିପରି ଗୁରୁତ୍ୱ ଦିଆଯିବ

ସିବିଆଇ ଦ୍ୱାରା ଆଗତ କରାଯାଇଥିବା ଏଫ୍ଆଇଆର୍ ଏବଂ ଚାର୍ଜସିଟ୍ ଆଧାରରେ ଇଡି ପକ୍ଷରୁ ଅର୍ଥ ତୋଷଶରପାତ ନିରୋଧ ଆଇନ୍ ବଳରେ ଏହି ମାମଲାର ତଦନ୍ତ କରାଯାଉଛି

ଜାତୀୟ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ସାମାନ୍ୟ କୁହ୍ତ୍ରି ଦେଖାଦେଇଥିଲେ ମଧ୍ୟ ବିମାନ ଚଳାଚଳ ସ୍ୱାଭାବିକ ରହିଥିଲା ପଞ୍ଜାବ ଓ ହରିଆଣାରେ ମଧ୍ୟ ଶୀତ ଲହରୀ ଜାରି ରହିଛି

ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ତାଙ୍କ ସରକାର ବାବାସାହେବ ଆମ୍ଭେଦକରଙ୍କ ନୀତି ଓ ଆଦର୍ଶ ଉପରେ କାର୍ଯ୍ୟ କରୁଛି କେରଳ ରାଜ୍ୟ ବିଧାନସଭାରେ ମଧ୍ୟ ଆଜି ଏକ ଦିନିକିଆ ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ପାରିତ ହୋଇଛି ପିଏମ୍ ନାଗାଲାଣ୍ଡ ସ୍ୱିକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗାଲାଣ୍ଡ ବିଧାନସଭା ବାଚସ୍କତି ଇଞ୍ଜିନିୟର ଭିକୋ ଓ ୟୋଶୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ୟୋଶ୍ର ଜଣେ ଉଦ୍ୟମୀ ନେତା ଥିଲେ ଯେ କି ନାଗାଲାଣ୍ଡର ଉନ୍ନତି ପାଇଁ ନିଜ ଜୀବନ ସମର୍ପଣ କରିଥିଲେ

ଆମ ସମ୍ବାଦଦାତା କଣାଇଛନ୍ତି ଜାତୀୟ ରାଜଧାନୀ ଦିଲ୍ଲୀରେ ସମସ୍ତ ମାର୍କେଟ୍ ମଲ ହୋଟେଲ ଓ ରେସ୍ତୋରାଁରେ ବ୍ୟାପକ ସାଜସଜା କରାଯାଇଛି ଲୋକମାନେ ଏହିସବୁ ଅଞ୍ଚଳ ବୁଲିବା ସହ କିଶାକିଣି କରୁଛନ୍ତି ଇଣ୍ଡିଆ ଗେଟ୍ ଓ ଦିଲ୍ଲୀ ଚିଡିଆଖାନା ଆଦି ସ୍ଥାନମାନଙ୍କରେ ନୂଆ ବର୍ଷ ଉପଲକ୍ଷେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥାଏ ଦିଲ୍ଲୀ ପୁଲିସ୍ ପକ୍ଷରୁ ସହର ସାରା ବ୍ୟାପକ ବନ୍ଦୋବସ୍ତ ହାତକୁ ନିଆଯାଇଛି